ବାୟୁସେନା ଦିବସ ଭାରତୀୟ ବାୟୁସେନା ଦେଶବାସୀଙ୍କ ଆସ୍ସା ଓ ବିଶ୍ୱାସ ଜିତିପାରିଛି

ଏହି ଦିବସ ପାଇଁ ଗାଜିଆବାଦ୍ ନିକଟସ୍ସ ହିନ୍ଦନ୍ଠାରେ ଥିବା ବିମାନ ବାହିନୀ ଷେସନ୍ରେ ଏକ ଭବ୍ୟ ଉହବ ଆଜି ଆୟୋଜିତ ହୋଇଛି

ଏଥିରେ ଓ୍ୱିଙ୍ଙ୍ କମାଣର୍ 'ଅଭିନନ୍ଦନ ବର୍ଭମାନ୍' ଏମ୍ଆଇଜି ବିଜନ୍ ବିମାନ ଉଡ଼ାଇଥିଲେ

ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ ମୋ ସରକାର

ମେଡ଼ିକାଲ ପାଇଁ ସ୍ଥାନ ଅଭାବ ରହିଛି ଅବ୍ୟବସ୍ଥା ମଧ୍ଧରେ ସମସ୍ତ ବିଭାଗ ଚାଲିଛି

ଏପରିକି ନବଜାତକ ଓ ଗଭବତୀମାନେ ତଳେ ଶୋଇବାକୁ ବାଧ ହେଉଛନ୍ତି

ସୁଚନାଯୋଗ୍ୟ ବାଣପୁର କିଲ୍ଲା ତେନ୍ଦୁଳିଡିହି ଗ୍ରାମରେ ଏକ ଲୁହା ଗ୍ରୀଲ ସର୍ଟ ସର୍କିଟ ହୋଇ ଚାର୍କ ହୋଇ ରହିଥିଲା

କିନ୍ତୁ ସେ ମଧ୍ୟ ମୃତ୍ୟୁମୁଖରେ ପଡିଥିଲେ

ଘଟଶା ସମ୍ମର୍କରେ ଖବର ପାଇ ପୁଲିସ ପହଞ୍ ତଦନ୍ତ ଆରମ୍ କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି

ଆଜି ବିଜୟା ଦଶମୀ ଅବସରରେ ରାବଶପୋଡ଼ି ଉହବ ଭୁବନେଶ୍ୱରର ଝାରପଡା ନୟାପଲ୍କୀ ନହରକଣ୍କା ଏବଂ ବରମୁଣ୍ଡାଠାରେ ସଂଧାରେ ଅନୁଷ୍ଠିତ ହେବ

ତେବେ ଆସନ୍ତାକାଲି କଟକରେ ମାକ୍କର ଭସାଣ ଉହବ ଅନୁଷ୍ପିତ ହେବ ଏଥପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ରା କରାଯାଇଛି

ଚଳିତ ବର୍ଷ କିଲ୍ଲାର ପ୍ରମୁଖ ବ୍ୟବସାୟୀକ ପେଣୁସ୍ଥଳୀ ଯାଜପୁର ରୋଡ ସହରର ସାତଟି ମଣ୍ଡପରେ ପୂଜା ପାଉଛି ମା ଦୁର୍ଗାଙ୍କ ମୃଣ୍ମଯ ମୂର୍ତି

ଆକି ମଧ୍ଧ ଭୁବନେଶ୍ୱର କଟକ ସମେତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି